ତେବେ ସପ୍ତାହାନ୍ତ ସଟ୍ଡାଉନ୍ ପୂର୍ବଭଳି ଜାରି ରହିବ

ଏହି ଲକ୍ଡାଉନ୍ ସମୟରେ ହୋମ୍ ଡେଲିଭରିକୁ ଅନୁମତି ପ୍ରଦାନ କରାଯାଇଛି

ସ୍ରାନୀୟ ପ୍ରଶାସନ ଓ ପୁଲିସ୍ ପକ୍ଷରୁ ଅନ୍ୟରାକ୍ୟରୁ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି

ବର୍ଉମାନର କରୋନା ସ୍ତିତିରେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍କିରେ ରଖି ଏହି ନିଷ୍ବଉି ନିଆଯାଇଛି ପୂର୍ବରୁ ଫେବିୟାରୀ ଓ ମାର୍ଚ୍ଚ ମାସରେ କେଇଇ ମେନ୍ର ଦୁଇଟି ସେସନ୍ ପରୀକ୍ଷା ହୋଇଯାଇଛି

ପ୍ରାଥମିକ ଶିକ୍ଷାର ଭିଭିମି ଉପରେ ଗୁରୁତ୍ଦେବା ରାଜ୍ୟ ସରକାରଙ୍କର ଦାୟିତ୍ୱ ବୋଲି ହାଇକୋର୍ଟଙ୍କ ପକ୍ଷର୍ କୁହାଯାଇଛି

ବିଭିନ୍ ସ୍ସାନରେ ତାପମାତ୍ରା ହ୍ରାସ ପାଇବା ସହ କେତେକ ସ୍କାନରେ ସାମାନ୍ୟରୁ ମଧ୍ଧମ ଧରଣର ବର୍ଷା ହୋଇଯାଇଛି